ଏସବୁ ସମ୍ପର୍କରେ ସିବିଆଇ ପଚରାଉଚରା କରିବା ସହ କେତେକ ଦସ୍ତାବିଜ୍ ଯାଞ କରିଥିବା ଜଶାପଡିଛି

ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ କିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି